ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଦେଶର ଜନସାଧାରଣଙ୍କ କଲ୍ୟାଣାର୍ଥେ ଆମର ପ୍ରଶାସନିକ ସେବା ଅଫିସରମାନେ ବିଭିନ୍ନ ଯୋକନା ଓ ନୀତିର କାର୍ଯ୍ୟକାରୀତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି ଉପରାଷ୍ଟପତି ଭେଙ୍କେୟା ନାଇଡ଼ ପ୍ରଶାସନିକ ସେବା ଅଫିସରମାନେ ବିଭିନ୍ନ ଯୋଜନା ଓ ନୀତି ଗ୍ରଡ଼ିକର ଫଳପ୍ରଦ ତଥା ସଫଳ ର୍ପାୟନ କରିପାର୍ଥିବାର୍ ସେମାନଙ୍କର ଭୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସେମାନଙ୍କର ଉଚ୍ଚ ପେଶାଦାରିତା ଉଭୟ ଶାନ୍ତି ଓ ସଙ୍କଟ ସମୟରେ ଦେଶକୁ ବିପଦରୁ ରକ୍ଷା କରିଛି ଶ୍ରୀ ନାଇଡ଼ୁ କହିଛନ୍ତି ଡାକ୍ତର ଓ ଚିକିତ୍ସା କ୍ଷେତ୍ରର ପେଶାଦାରମାନଙ୍କ ସହିତ ଦେଶର ପ୍ରଶାସନିକ ସେବା ଅଫିସରମାନେ ମଧ୍ୟ କୋଭିଡ ନାଇଷ୍ଟିନର ମ୍ରକାବିଲାରେ ସମ୍ମଖରେ ରହି କାର୍ଯ୍ୟ କର୍ରଛନ୍ତି ସେ କହିଛନ୍ତି ଦେଶରୁ ଜନସାଧାରଣଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବାପାଇଁ ନିଜର ଜୀବନକୁ ବିପଦରେ ପକାଇ କର୍ଭବ୍ୟ ନିର୍ବାହନ କର୍ତ୍ତିବା ଏହି ଅଫିସରମାନଙ୍କୁ ଦେଶ ଅଭିବାଦନ କରୁଛି ସେ କହିଛନ୍ତି ପ୍ରଶାସନିକ ସେବା ଅଫିସରମାନଙ୍କ ଅଭିଜ୍ଞତା କୋଭିଡ ନାଇଷ୍ଟିନ୍ ବିପକ୍ଷରେ ସଂଗ୍ରମାରେ ଦେଶକୁ ବିକୟୀ କରାଇବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତ ପ୍ରଶାସନିକ ସେବା ଅଫିସର ଓ ସେମାନଙ୍କର ପରିବାରବର୍ଗଙ୍କ ଶୁଭେଛା ଜଣାଇଛନ୍ତି କିଛି ଟ୍ୱିଟ୍ ବାର୍ତ୍ତାରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବିପକ୍ଷରେ ଭାରତର ଲଢ଼େଇରେ ସେମାନଙ୍କର ଉଦ୍ୟମକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି

ଭାରତର ପ୍ରଶାସନିକ ଡ଼ାଞାରେ ନିର୍ମାଣ କରିଥିବା ସର୍ଦ୍ଦାର ବଲ୍ଲୁଭ ଭାଇ ପଟେଲଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଇଣ୍ଟର ମିନିଷ୍ଟ୍ରାଲ ଟିମ୍ ଦୁଇଟି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରୀୟ ଟିମ୍ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ମୂଳସ୍ତରରେ ଠିକ୍ ରୂପେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବାକୁ ପଣ୍ଟିମବଙ୍ଗରେ ପହଞ୍ଚିଛନ୍ତି

ଆଉଗୋଟିଏ ଟିମ୍ ଦାର୍ଜିଲିଂ କଲପାଇଗୁଡି ଓ କାଲିମପୋଙ୍ଗ ଭଳି ଉତ୍ତରବଙ୍ଗ କିଲ୍ଲାଗୁଡ଼ିକୁ ଯାଇଛନ୍ତି ରାଜ୍ୟ ମୁଖ୍ୟସଚିବଙ୍କ ପାଖକୁ ଏକ ଚିଠି ଲେଖି ସ୍ୱରାଷ୍ଟ୍ରମନ୍ତ୍ରଣାଳୟର ବରିଷ୍ଣ ଅଫିସରମାନେ ରାଜ୍ୟର ବିଭିନ୍ନ କିଲ୍ଲୁ ହସ୍କିଟାଲଗୁଡ଼ିକରେ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାର ଘୋର ଲଙ୍ଘନ ହୋଇଥିବା ବିଷୟ ଉପରେ ଚିନ୍ତାପ୍ରକଟ କରିଛନ୍ତି

ରାଜସ୍ଥାନରେ ଗତକାଲି ଏକ ଆନ୍ତଃ ମନ୍ତ୍ରୀଷ୍ଠରୀୟ ଟିମ୍ ଜୟପୁରଠାରେ ପହଞ୍ଚି କୋଭିଡ ନାଇଞ୍ଜିନ୍ର ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ଗ୍ରଡ଼ିକର ତଦାରଖ କରିଛନ୍ତି ଏହି ଟିମ୍ ଆଜି ସହରର ରାମଗଞ୍ଜ ଓ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟସ୍ଚୀ ରହିଛି ଏହାବ୍ୟତୀତ ଏହି ଟିମ୍ ଏସ୍ଏମ୍ଏସ୍ ହସ୍ୱିଟାଲ ଗସ୍ତ କରିବେ ଓ ରାଜ୍ୟ ଟାକ୍କ ଫୋର୍ସର ଅଫିସରମାନଙ୍କ ସହିତ କଥାବାର୍ତ୍ତା କରିବେ ଜୟପୁରରେ ଅଧିକ ସଂଖ୍ୟକ ଲୋକ ଭୂତାଶୁରେ ସଂକ୍ରମିତ ହୋଇଛନ୍ତି

ମଧ୍ୟପ୍ରଦେଶର ଇନ୍ଦୋରରେ ସବୁଠୁ ଅଧିକ ଲୋକ ସଂକ୍ରମିତ ହୋଇଥିବାର ଜଣାପଡିଛି

ଆଲ୍କୋହଲ ଭିଭିକ ସାନିଟାଇଜର ଉତ୍ପାଦନ ପାଇଁ ଏହି ଏଥନାଲକୁ ବ୍ୟବହାର କରାଯିବ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ଭାଦିକ ସମ୍ମିଳନୀରେ ଏହି ନିଷ୍କଭିକ୍ ଅନ୍ଦ୍ରମୋଦନ କରିଛନ୍ତି ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏହି ସାମ୍ଘାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା

ବଳକା ଚାଉଳରୁ ନିର୍ମିତ ହେବାକୁ ଥିବା ଏହି ଏଥନାଲକୁ ପେଟ୍ରୋଲ ସହ ମଧ୍ୟ ମିଶ୍ରଣ କରାଯାଏ

ଆମ ସମ୍ଭାଦଦାତା ଜଣାଇଛନ୍ତି ହେଲିକପୁର ସେବାରେ ପବନ ହଂସ ଲିମିଟେଡ୍ ଜାମ୍ମୁ କାଶ୍କୀର ଲଦାଖ ଦେଶର ଦ୍ୱିପାଞ୍ଚଳ ଓ ଉତ୍ତର ପ୍ରର୍ବାଞ୍ଚଳରେ ଚିକିତ୍ସା ସାମଗ୍ରୀ ପହଞ୍ଚାଇଛି ଓ ରୋଗୀମାନଙ୍କୁ ସ୍ଥାନାନ୍ତରିତ କରିଛି

ଉତ୍ତର ପୂର୍ବାଞ୍ଚଳ ଦ୍ୱିପାଞ୍ଚଳ ଓ ପାହାଡ଼ିଆ ରାଜ୍ୟଗୁଡ଼ିକରେ ଏହିସବୁ ସାମଗ୍ରୀମାନ ପଠାଇବା ପାଇଁ ଏଗୁଡ଼ିକର ଭୂମିକା ପ୍ରଶଂସନୀୟ ଏୟାର ଇଣ୍ଡିଆ ଓ ଭାରତୀୟ ବିମାନ ବାହିନୀ ମିଳିତ ଭାବେ ଜାମ୍ମୁ କାଶ୍ମୀର ଲଦାଖ ଉତ୍ତର ପୂର୍ବାଞ୍ଚଳ ଏବଂ ଅନ୍ୟ ଦ୍ୱିପ ଗୁଡ଼ିକରେ ଅତ୍ୟାବଶ୍ୟକ ପଦାର୍ଥମାନ ପହଞ୍ଚାଇଛନ୍ତି ଦେଶରେ ଚଳାଚଳ କରୁଥିବା ସ୍କାଇସ୍ କେଟ୍ ବ୍ଲୁ ଡାର୍ଟ ଓ ଇଣ୍ଡିଗୋ ଭଳି ବିମାନ ଚଳାଚଳ ସଂସ୍ଥା ଗୁଡ଼ିକ ବ୍ୟବସାୟିକ ଭିଭିରେ ମାଲପତ୍ର ପହଞ୍ଚାଉଛନ୍ତି ସେଗୁଡ଼ିକ ମଧ୍ୟରେ ମାସ୍କ ଓ ଗ୍ଲୋଭ୍ସ ପ୍ରଭୂତି ଅନ୍ତର୍ଭୁକ୍ତ ଲାଇଫ୍ଲାଇନ୍ ଉଡାଣ ବିମାନ ଗୁଡ଼ିକର ଚଳାଚଳରେ ସମନ୍ୱୟ ରକ୍ଷା ପାଇଁ ନ୍ୟାସନାଲ ଇନ୍ଫରମେଟିକ୍ ସେଣ୍ଟର ଏକ ର୍ପୋଟାଲ ସ୍ଥାପନ କରିଛି ଭେଙ୍କେୟାନାଇଡ଼ୁ ରେଲୱେ ଉପରାଷ୍ଟ୍ରପତି ଏମଭେଙ୍କେୟା ନାଇଡୁ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ସମୟରେ ଗରିବ ଲୋକମାନଙ୍କୁ ଭାରତୀୟ ରେଳବାଇ ସଦ୍ୟ ଖାଦ୍ୟ ଯୋଗାଇଥିବାରୁ ଏହାର ଭୟସୀ ପ୍ରଶଂସା କରିଛନ୍ତି

ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ରେଳବାଇର ଏହି ପ୍ରଶଂସନୀୟ କାର୍ଯ୍ୟ ଦ୍ୱାରା ଦିନମଜୁରିଆ ସ୍ଥାନାନ୍ତରିତ ହୋଇ ରହିଥିବା ଶ୍ରମିକ କୁଲି ଛୋଟପିଲା ଗୃହଶ୍ଚନ୍ୟ ଲୋକ ଏବଂ ଗରିବ ଲୋକମାନେ ବହୁମାତ୍ରାରେ ଉପକୃତ ହୋଇଛନ୍ତି ଗଭ୍ କ୍ଲାରିଫିକେସନ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ କାର୍ଯ୍ୟ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ବନ୍ଦ ରହିଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଗୁଜବ ଉପରେ କେନ୍ଦ୍ର ସରକାର ସ୍ୱଷ୍ଟୀକରଣ ଦେଇଛନ୍ତି ସରକାର କହିଛନ୍ତି ମନ୍ତ୍ରଣାଳୟ ଗୁଡ଼ିକରେ କାର୍ଯ୍ୟ ବନ୍ଦ କରିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ଓ ଗଣମାଧ୍ୟମରେ ପ୍ରଚାରିତ ଏଭଳି ଖବର ସମ୍ପର୍ଣ୍ଣ ଭିତ୍ତିହୀନ ପିଆଇବି ଏକ ଟ୍ୱିଟ୍ କରି ସମସ୍ତ ମନ୍ତ୍ରଣାଳୟରେ କାର୍ଯ୍ୟ ଚାଲିଥିବା ବିଷୟରେ ସ୍ୱଷ୍ଟୀକରଣ ଦେଇଛି

ତର୍କୀ ସ୍ୱାସ୍ଥ୍ୟମନ୍ତ୍ରୀ ଫାହରେଟିନ୍ କୋକା ଏହି ତଥ୍ୟ ଦେଇଛନ୍ତି